ଜଣେ ସ୍ଥାୟୀ ପ୍ରଶାସକଙ୍କୁ ଶ୍ରୀମନ୍ଦିରରେ ନିଯୁକ୍ତି ଦେବାପାଇଁ ଶୁଣାଣିରେ ସର୍ବୋଚ ଅଦାଲତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଅନ୍ୟପକ୍ଷରେ କେଉଁ ଅଯୋଗ୍ୟ ହିତାଧିକାରୀଙ୍କୁ ସାହାଯ୍ୟ ଦିଆଯାଇଛି ତାହାର ନାମ ତାଲିକା ଦିଆଗଲେ ସେସବୁର ତଦନ୍ତ କରାଯାଇ ପ୍ରମାଣ ମିଳିଲେ ଅଭିଯୁକ୍ତ ଅଧିକାରୀମାନଙ୍ଙ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଶ କରାଯିବ ବୋଲି ଜିଲ୍ସପାଳ କହିଥିଲେ

ମିଲେଟ ମିଶନ ଦ୍ୱାରା କୋମନା ବ୍ଲକ ବିଶିବହାଲ ଗ୍ରାମଠାରେ ମାଣ୍ଡିଆ ଚାଷ ବୁଲି ଦେଖିବା ସହ ସେଠାରେ ମାଣ୍ଡିଆ ଉପରେ ଆୟୋଜିତ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତି ପ୍ରଦର୍ଶନୀ ଦେଖଥଲେ

ତେବେ ଯେଉଁ ବରିଷ୍ ଅବସରପ୍ରାପ୍ତ ଅଧିକାରୀଙ୍କ ପେନ୍ସନ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି

ବର୍ଷସାରା ମା ଶ୍ରୀରାଧା ଦେବୀଙ୍କ ପଦ ଯୁଗଳ ଲୁଗାରେ ଘୋଡ଼ାଇ ହୋଇ ରହିଥିବା ବେଳେ ମହାକାର୍ତ୍ତିକ ମାସର ପବିତ୍ର ଅଁଳା ନବମୀ ତିଥିରେ ଭକ୍ତମାନେ ମା' ଙ୍କର ପାଦ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି ଶ୍ରୀରାଧା ବିଭିନ୍ନ ରତ୍ୱାଦି ଅଳଙ୍କାରରେ ଭୂଷିତ ହୋଇ ଓଡିଆଣୀ ବେଶରେ ଅଗଶିତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଭକ୍ତମାନେ ମନ୍ଦିରର ସିଂହଦ୍ୱାର ବାଟେ ଭିତରକୁ ପ୍ରବେଶ କରି ପଣ୍କିମ ଓ ଉତ୍ତର ଦ୍ୱାର ରାସ୍ତାଦେଇ ପ୍ରସ୍ଚାନ କରିବାଲାଗି ସ୍ତିର କରାଯାଇଛି

ତେବେ କଏଦୀଙ୍କୁ ଭୁଲ ଇଞ୍ଚେକ୍ୱନ ଦେଇ ହତ୍ୟା କରାଯାଇଥିବା ତାଙ୍କ ପନ୍ୀ ଅଭିଯୋଗ କରିଥିଲେ

ଆହତମାନଙ୍କୁ ବାଲୁଗାଁ ଡାକ୍ତରଖାନାରେ ଭର୍ଭି କରାଯାଇଛି

ଏହା ଅଧିକ ଘନିଭ୍ତ ହୋଇ ବାତ୍ୟାରେ ପରିଶତ ହେବାର ଆଶଙ୍କା ରହିଛି